ପୋଷଣ ଅଭିଯାନର ଲକ୍ଷ୍ୟ ହାସଲ ପାଇଁ ଅଭିନବ ଉପାୟ ଓ ଜ୍ଞାନକୌଶଳର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ପିଏମ୍ ନ୍ୟୁଟ୍ରିସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଐତିହାସିକ ଘୋଷଣାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ପାଉଣା ବୃଦ୍ଧି କରିଛନ୍ତି ଆସନ୍ତା ମାସରୁ ଲାଗୁ ହେଉଥିବା ଏହି ଘୋଷଣା ଆଶା ଅଙ୍ଗନବାଡି ଏବଂ ଏଏନ୍ଏମ୍ କର୍ମୀମାନଙ୍କ ସହ ଭିଡ଼ିଓ ବ୍ରିକ୍ କଥାବାର୍ତ୍ତା ସମୟରେ କରାଯାଇଛି ଆଶା କର୍ମୀମାନଙ୍କୁ ସରକାର ଦେଉଥିବା ନିୟମିତ ପାଉଣାକୁ ଦୁଇଗୁଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଏହା ବ୍ୟତୀତ ପ୍ରତ୍ୟେକ ଆଶାକର୍ମୀ ଓ ସେମାନଙ୍କ ସହାୟକମାନେ ପ୍ରଧାନମନ୍ତ୍ରୀ ଜୀବନ କ୍ୟୋତି ବିମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଅଧୀନରେ ମାଗଣା ବିମା ସୁବିଧା ପାଇବେ ପ୍ରଧାନମନ୍ତ୍ରୀ ଅଙ୍ଗନବାଡି କର୍ମୀମାନଙ୍କୁ ମିଳୁଥିବା ପାରିତୋଷିକ ମଧ୍ୟ ବୃଦ୍ଧି କରିଛନ୍ତି

ଯେଉଁ ଅଙ୍ଗନବାଡି କର୍ମୀ ଓ ସହାୟକମାନେ କମନ୍ ଆପ୍ଲିକେସନ୍ ସପ୍ଟେୱୟାର୍ ଆଦି ବ୍ୟବହାର କରୁଛନ୍ତି ସେମାନଙ୍କୁ ଅତିରିକ୍ତ ପ୍ରୋହାହନ ମିଳିବ

ପ୍ରଧାନମନ୍ତ୍ରୀ ଦେଶ ବ୍ୟାପୀ ଆଶା ଅଙ୍ଗନବାଡି ଓ ଏଏନ୍ଏମ୍ କର୍ମୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଏକାଠି ମିଶି କାମ କରିବା ନୂଆ ଜ୍ଞାନକୌଶଳର ବ୍ୟବହାର ସ୍ୱାସ୍ଥ୍ୟ ଓ ପୁଷ୍ଟି ସଂକ୍ରାନ୍ତ ସେବା ପ୍ରଦାନରେ ଉନ୍ନତି ଓ ପୋଷଣ ଅଭିଯାନ ଲକ୍ଷ୍ୟ ହାସଲ ଦିଗରେ ସେମାନଙ୍କର ଉଦ୍ୟମକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି ପିଏମ୍ ସ୍ୱାମୀ ବିବେକାନନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀରୁ ଅନୁପ୍ରାଣିତ ହୋଇ ଏକ ନବ ଭାରତ ଗଠନ ଦିଗରେ କାର୍ଯ୍ୟ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି

କୋଇମ୍ଘାଟୁର୍ ଶ୍ରୀ ରାମକୃଷ୍ଣ ମଠ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯୁବପିଢ଼ିର ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଯୁବପିଢ଼ି ଉପରେ ଭାରତର ଭବିଷ୍ୟତ ନିର୍ଭର କରିବାରେ ବିଶ୍ୱାସ କରୁଥିଲେ ଓ ଆଜିର ଯୁବପିଢ଼ି ଏଭଳି ଏକ ଅଭିଯାନ ସହ ଆଗକୁ ଅଗ୍ରସର ହେଉଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ସେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ନୂଆନୂଆ ଜ୍ଞାନକୌଶଳ ଦେଶର ମନୋବଳ ବୃଦ୍ଧି କରିଛି ଓ ଭାରତର ଭବିଷ୍ୟତ ଯୁବପିଢ଼ି ଉପରେ ନିର୍ଭରଶୀଳ ଶ୍ରୀ ମୋଦି କହିଛନ୍ତି ଏହି ଉତ୍ସବ ପାଳନ ସ୍ୱାମୀ ବିବେକାନନ୍ଦଙ୍କ ଭାଷଣର ପ୍ରଭାବକୁ ପ୍ରଦର୍ଶନ କରୁଛି ଓ ଭାରତର ଚିନ୍ତାଧାରା ଓ ଦର୍ଶନ କିଭଳି ଏହାର ପକୃଷ୍ଟ ସ୍ଥାନ ପାଇଛି ତାହା ଦର୍ଶାଉଛି

ରାଜ୍ୟପାଳ ଇଏସ୍ଏଲ୍ ନରସିଂହନ ଓ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏହି ଦୁର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରି ମୃତ ଲୋକମାନଙ୍କ ପରିବାରଗୁଡ଼ିକୁ ଶୋକବାର୍ତ୍ତା ପଠାଇଛନ୍ତି ବିଜେପି ବ୍ୟାଙ୍କସ୍ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱର ସରକାର ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ମୂଳଦୁଆ ଉପରେ କୁଠାରଘାତ କରିଥିଲା ବୋଲି ବିଜେପି ଆକି ଦୋଷାରୋପ କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ରମନ୍ତ୍ରୀ ସ୍ଚତି ଇରାନି ପୂର୍ବତନ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର ରଘୁରାମ ରାଜନଙ୍କ ମନ୍ତବ୍ୟକୁ ଉଲ୍ଲେଖ କରି କଂଗ୍ରେସର ତୀବ୍ର ସମାଲୋଚନା କରିଛନ୍ତି

ସେ କହିଛନ୍ତି ଶ୍ରୀ ରାଜନଙ୍କ ମନ୍ତବ୍ୟର ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଆଦାୟ ହୋଇପାରିନଥିବାର ଋଣ ପରିମାଣ ବୃଦ୍ଧି ପାଇଁ କଂଗ୍ରେସ ଦାୟୀ ବୋଲି ସ୍ୱଷ୍ଟ ପ୍ରତିୟମାନ ହେଉଛି ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଗତକାଲି ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିଷ୍ପଭିର ଉଲ୍ଲେଖ କରି ସେ କହିଛନ୍ତି କଂଗ୍ରେସ ସଭାପତି ରାହୁଳ ଗାନ୍ଧିଙ୍କ ବିରୁଦ୍ଧରେ ଲଗାଯାଇଥିବା ଅଭିଯୋଗଗୁଡ଼ିକର ସେ ଉତ୍ତର ଦେବା ଉଚିତ୍ ଗାନ୍ଧି ପରିବାର ଟିକସଦାତାମାନଙ୍କର ଟଙ୍କା ନଷ୍ଟ କରିବାକୁ ଚାହିଁଥିଲେ ବୋଲି ସେ କହିଛନ୍ତି

ଉତ୍ତରପ୍ରଦେଶର ବାଘପତ୍ କିଲ୍ଲାରେ ଦିଲ୍ଲୀ ସାହାରାନପୁର ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ଉପସ୍ଥିତ ଲୋକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ତାଙ୍କ ସରକାର ଆଖୁଚାଷୀମାନଙ୍କୁ ଅଞ୍ଚ ସୁଧ ହାରରେ ଋଣ ପ୍ରଦାନ କରୁଛନ୍ତି

ଏହାପରେ ରାଜ୍ୟ ସରକାର ଋଣ ଖିଲାପ କରୁଥିବା ମିଲ୍ ମାଲିକମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବେ ପରେ ସେ ସାହାରାନପୁର କାତୀୟ ରାଜପଥର ତୃତୀୟ ଭାଗ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଥିଲେ

ଏହି ରାଜପଥ ନିର୍ମାଣ ହେବା ପରେ ବାଘପତ୍ ସାହାରାନପୁର ସାମ୍ବଲୀ ଓ ମୁକାଫରନଗର ଜିଲ୍ଲାଗୁଡ଼ିକ ପାଇଁ ବିକାଶର ଦ୍ୱାର ଉନ୍କୁକ୍ତ ହୋଇଯିବ

ପାଟ୍ନାରୁ ଏହି ବସ୍ ଚଳାଚଳକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଏହା ବିହାର ଓ ନେପାଳ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବ ଦୁଇ ଦେଶ ମଧ୍ୟରେ ରାଜିନାମା ପରେ ବସ୍ ସେବା ଆରମ୍ଭ କରାଯାଇଛି ଏହି ବସ୍ ବୋଧଗୟାରୁ କାଠମାଣ୍ଡୁ ମଧ୍ୟରେ ଚଳାଚଳ କରିବ ସେହିଭଳି ପାଟନାରୁ ଜନକପୁର ମଧ୍ୟରେ ଚାରୋଟି ବସ୍ ଚଳାଚଳ କରିବ କାଠମାଣ୍ଡୁ ଅଭିମୁଖେ ଯାଉଥିବା ବସ୍ ପାଟନା ରକ୍କଉଲ୍ ଓ ବୀରଗଞ୍ଜ ହୋଇ ଯାତ୍ରା କରିବ ଜନକପୁର ଅଭିମୁଖେ ଯାଉଥିବା ବସ୍ଟି ମୁଜାଫରପୁର ଓ ସୀତାମାଢ଼ି ଦେଇ ଯାତ୍ରା କରିବ

ନିର୍ବାଚନ କମିଶନ୍ କହିଛି ସିବିଡିଟି ର ଏହି ରିପୋର୍ଟରୁ ଏକଥା ସ୍ୱଷ୍ଟ ହୋଇଛି ଯେ ଆମ୍ ଆଦ୍ମି ପାର୍ଟି ନିର୍ବାଚନ କମିଶନ୍ର ସ୍ୱଚ୍ଚତା ସମ୍ଭନ୍ଧୀୟ ନିର୍ଦ୍ଦେଶାବଳୀକୁ ପାଳନ କରିନାହିଁ ଏହାଦ୍ୱାରା ପାର୍ଟି ନିର୍ବାଚନ କମିଶନ୍ ନିର୍ଦ୍ଦେଶର ଲଙ୍ଘନ କରିଥିବାର ପ୍ରାଥମିକ ପ୍ରମାଣ ମିଳ୍ଚିଛି

ଭାରତୀୟ ନୌବାହିନୀର ଦୁଇଟି ଡୋର୍ଣ୍ଣିୟର୍ ଯ୍ରଦ୍ଧ ବିମାନ ଓ ଏକ ହେଲିକପୁର ମଧ୍ୟ ଏଥିରେ ଅଂଶଗ୍ରହଣ କର୍ତ୍ଥି ପୂର୍ବରୁ ଏହି ସମରାଭ୍ୟାସ ପ୍ରତି ଦୁଇ ବର୍ଷରେ ଥରେ କରାଯାଉଥିଲା କିନ୍ତୁ ଚଳିତ ବର୍ଷଠାରୁ ଏହା ପ୍ରତିବର୍ଷ ଅନୁଷ୍ଠିତ ହେବ ଏହି ସମରାଭ୍ୟାସରେ କାହାଜ କାମ ଜାହାଜ ପରିଚାଳନା ଯୋଗାଯୋଗ ସମୁଦ୍ରରେ ଚଢ଼ାଉତରା ମିଳିତ ତାଲିମ୍ ହେଲିକପୂର ଓ ସାମୁଦ୍ରିକ ପହରାଦାର ବିମାନ ପରିଚାଳନା ଖୋକାଖୋଜି ଓ ଉଦ୍ଧାର ଏବଂ ସମ୍ବଦ୍ରରେ ଯୁଦ୍ଧ କୌଶଳ ପ୍ରଭୂତି ଅନ୍ତର୍ଭୁକ୍ତ ଏଥିରେ ମଧ୍ୟ କ୍ରୀଡ଼ା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି ସପ୍ତାହେ ବ୍ୟାପି ଏହି ସମରାଭ୍ୟାସ ଗୁରୁବାର ଦିନ ଶେଷ ହେବ

ବୈଠକରେ ଚବାହାର ବନ୍ଦର ସମେତ ଅର୍ଥନୈତିକ ସହଯୋଗ ବୃଦ୍ଧି ସନ୍ତାସବାଦ ଦମନରେ ସହଯୋଗ ବୃଦ୍ଧି ନିଶାଦ୍ରବ୍ୟ ଚୋରା ଚାଲାଣ ରୋକାଯିବା ଓ ଆଫ୍ଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୈଠକରେ ଆଫ୍ଗାନିସ୍ତାନ ଉପବୈଦେଶିକ ମନ୍ତ୍ରୀ ହେକ୍ମତ୍ ଖଲିଲ୍ କର୍ଜାଇ ଅଧ୍ୟକ୍ଷତା କରିଥିଲେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ବୈଦେଶିକ ସଚିବ ବିଜୟ ଗୋଖଲେ ନେଇଥିବା ବେଳେ ଇରାନ୍ ପ୍ରତିନିଧି ଦଳର ନେତୃତ୍ୱ ସେଠାକାର ଉପବୈଦେଶିକ ମନ୍ତ୍ରୀ ଡକୁର ଆବାସ୍ ଅରାଗ୍ଚି ନେଇଥିଲେ ଆସନ୍ତା ବର୍ଷ ପରବର୍ତ୍ତୀ ବୈଠକ ବସିବାକୁ ତିନି ପକ୍ଷ ଏକମତ ହୋଇଛନ୍ତି

ବକ୍ସିଂ ଅର୍ଜୁନ ନୋମିନେସନ୍ ଏସୀୟ କ୍ରୀଡ଼ା ସ୍ୱର୍ଷ୍ଣ ପଦକ ବିଜେତା ଭାରତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗୀ ଅମିତ ପଙ୍ଘଲ ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମୁଷ୍ଟିଯୁଦ୍ଧ ଫେଡରେସନ୍ ପକ୍ଷରୁ ମନୋନିତ ହୋଇଛନ୍ତି